ସେହିପରି କଂଗ୍ରେସ ପକ୍ଷରୁ ବିଭିନ୍ ଅଞ୍ଚଳରେ ର୍ୟାଲି ଓ ରୋଡ୍ ଶୋ ଆୟୋଜିତ ହେଉଛି

ବିଜେପି ପ୍ରାର୍ଥୀ ମାନସ କୁମାର ଦଉ କେନ୍ଦ୍ରମନ୍ତୀ ପ୍ରତାପ ଚନ୍ଦ ଷଡ଼ଙଙଙ ସହ ଘରକୁ ଘର ବୁଲି ଜୋର୍ଦାର ପ୍ରଚାର ଚଳାଇଛନ୍ତି

କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ସାହି ବସ୍ତି ଅଞ୍ଞଳରେ ସଭାମାନ କରି ଜୋର୍ଦାର ପ୍ରଚାର କରୁଛନ୍ତି

ପୂଜା ପରେ ଆକି ଧରାପୂଷ୍ଟରୁ ବିଦାୟ ନେବେ ମହା ଦଶଭୁଜା

ତେବେ କୋଭିଡ୍ କଟକଣା ଯୋଗୁଁ ଶୋଭାଯାତ୍ରା ଉପରେ ନିଷେଧାଦେଶ ଜାରି କରାଯାଇଛି ଯନ୍ତ ମନ୍ତ ତନ୍ତର ପ୍ରାଚୀନ ଶାକ୍ତକ୍ଷେତ୍ର ସୁବର୍ଶ୍ୱପୁର ଜିଲ୍ଲାରେ ବିଜୟା ଦଶମୀ ଅବସରେ ଆଜି ଅଧିଷାତ୍ରୀ ଦେବୀ ସ୍ବରେଶ୍ୱରୀଙ୍କର ରାଜରାଜେଶ୍ୱରୀ ବେଶ ଅନୁଷିତ ହୋଇଛି

ସମ୍ଭେଶ୍ୱରୀ ସଂସ୍କୃତିର ବାର୍ଭାବହ ମାହେଶ୍ୱରୀ ଓ ପରମେଶ୍ୱରୀଙ୍କ ପ୍ରତୀକାତ୍କକ ଛତ୍ରି ଓ ଛତ୍ରକୁ ବନ୍ଦାପନା କରାଯାଇଛି ଶ୍ରୀମନ୍ଦିରରେ ମଧ୍ଧ ଆଜି ଦଶହରା ପର୍ବ ପାଳିତ ହେଉଛି

ଏହି ଅବସରେ ରନ୍ସଂହାସନ ନିକଟରେ ଶ୍ରୀଜୀଉମାନଙ୍କର ହଳ ମୃଷଳ ଶଙ୍କ ଚକ୍ର ଗଦା ପଦ୍ମ ଓ ତଡଗୀ ଆଦି ଆୟୂଧ ସବୁକୁ ପୂଜା କରାଯାଇଥିଲା

ରାକ୍ୟର ବିଭିନ୍ନ ସ୍ଥାନରେ ପୂଜାମଣ୍ଡପଗୁଡ଼ିକରେ ବିଜୟା ଦଶମି ପାଳିତ ହେଉଥିବାର ଖବରମାନ ଆମର ହସ୍ତଗତ ହେବାରେ ଲାଗିଛି

ଟିଟ୍ ଯୋଗେ ମୁଖ୍ୟମନ୍ତୀ ମା ଦୂର୍ଗାଙ୍କ ଆଶୀର୍ବାଦର୍ ପ୍ରତିଟି କୀବନ ସୁଖ ଓ ସମୃଦ୍ଧିମୟ ହେଉ ବୋଲି କାମନା କରିଛନ୍ତି